ପିଏମ୍ ବ୍ରିକ୍ସ ବିକିନେସ୍ ଫୋରମ ଭାରତରେ ବିଶେଷକରି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ନ ରାଷ୍ଟ୍ର ସମୂହର ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ପାନ ଦେଇଛନ୍ତି ବ୍ରାଜିଲର ରାଜଧାନୀ ବ୍ରାସିଲିଆଠାରେ ଅନୁଷ୍ଠିତ ବ୍ରିକ୍ସ ବ୍ୟବସାୟିକ ଫୋରମର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି ସେ କହିଛନ୍ତି ଭାରତ ହେଉଛି ବିଶ୍ୱର ସର୍ବୋକ୍ରୁଷ୍ଟ ରାଷ୍ଟ୍ର ଯେଉଁଠାରେ ପୁଞ୍ଜି ନିବେଶ ଲାଗି ଏକ ଅନୁକୂଳ ଅର୍ଥନୈତିକ ବ୍ୟବସ୍ଥା ରହିଛି ତେବେ ଦେଶରେ ରାଜନୈତିକ ସ୍ଥିରତା ସରକାରଙ୍କର ଦୂରଦୃଷ୍ଟି ସମ୍ପନ୍ନ ନୀତି ଏବଂ ବ୍ୟବସାୟ ଲାଗି ଆବଶ୍ୟକ ସଂସ୍କାର ଯୋଗୁଁ ଏହା ସମ୍ଭବ ହୋଇପାରିଛି ଶ୍ରୀ ମୋଦି କହିଛନ୍ତି ଭାରତରେ ଅପର୍ଯ୍ୟାପ୍ତ ସୁଯୋଗ ରହିଛି ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ବ୍ରିକ୍ନର ସଦସ୍ୟ ରାଷ୍ଟ୍ର ବ୍ରାଜିଲ ରୁଷ ଭାରତ ଚୀନ ଓ ଦକ୍ଷିଣ ଆଫ୍ରିକା ଅର୍ଥନୈତିକ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି

ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବା ସତ୍ତ୍ୱେ ବ୍ରିକ୍ସ ରାଷ୍ଟ୍ର ସମୂହ ଲକ୍ଷଲକ୍ଷ ଲୋକଙ୍କୁ ଦାରିଦ୍ୟରୁ ମୁକ୍ତ କରିବା ସହ ଅଭିନବ ପଦ୍ଧତି ମାଧ୍ୟମରେ ଅର୍ଥନୈତିକ ବିକାଶ ହାସଲ କରିପାରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବ୍ରିକ୍ସର ଏକାଦଶତମ ସମ୍ମିଳନୀରେ ଯୋଗଦେବା ଲାଗି ବର୍ତ୍ତମାନ ବ୍ରାଜିଲ ଗସ୍ତରେ ଅଛନ୍ତି

ବିଜେପି ଏବଂ ଜନନାୟକ ଜନତା ପାର୍ଟି କ୍ଷେଜେପିର ମିଳିତ ସରକାର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସଦସ୍ୟଙ୍କ ସଂଖ୍ୟା ଏବଂ ନାମ ସ୍ଥିର କରିସାରିଛନ୍ତି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆଗତ ଏହି ହେରଫେର ମାମଲାକୁ ବିଚାର କରି ଦିଲ୍ଲୀଠାରେ ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହର ଗତକାଲି ଏହି ଆଦେଶ ଦେଇଛନ୍ତି ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ଚିଦାମ୍ଘରମ୍ ବିଚାର ପ୍ରକ୍ରିୟାରେ ସାମିଲ ହୋଇଥିଲେ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ତାଙ୍କୁ କୋର୍ଟକୁ ଅଣାଯାଇ ପାରିନଥିଲା

ଏସ୍ସି ଏୟାର୍ ପଲ୍ୟୁସନ୍ ଜାତୀୟ ରାଜଧାନୀ ଅଞ୍ଚଳ ଓ ଉତ୍ତର ଭାରତରେ ବାୟୁ ପ୍ରଦୁଷଣର ସ୍ଥାୟୀ ସମାଧାନ ପାଇଁ ଉଦ୍କାନଭିତ୍ତିକ ଜାପାନୀ ବୈଷୟିକ ଜ୍ଞାନର ବ୍ୟବହାର ଲାଗି ସମ୍ଭାବନା ବିଷୟରେ ପରୀକ୍ଷା ନିରୀକ୍ଷା କରିବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଇତି ମଧ୍ୟରେ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୃଷଣ ଅତ୍ୟନ୍ତ ଖରାପ ସ୍ତରରେ ରହିଛି ଶୀତଋତୁ ଆରମ୍ଭ ହେବା ସହ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ବାୟୁ ଥଖା ଓ ଭାରି ହେବାରେ ଲାଗିଛି ଯାହାଫଳରେ ବାୟୁ ପ୍ରଦୃଷଣ କରୁଥିବା ପଦାର୍ଥଗୁଡ଼ିକ ଭୂପୃଷ୍ଣର ଅତି ନିକଟରେ ରହୁଛି ଦିଲ୍ଲୀରେ ବାୟୁ ପ୍ରଦ୍ଷଣର ମୁକାବିଲା ପାଇଁ ଅଡ୍ ଇଭିନ୍ ଯୋଜନା କାର୍ଯ୍ୟକାରୀ କରାଯାଉଛି କୋର୍ଟ ସିଜେଆଇ ଆର୍ଟିଆଇ ସୁପ୍ରିମ୍କୋର୍ଟ କହିଛନ୍ତି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଏକ ସରକାରୀ କର୍ତ୍ତ୍ୱପକ୍ଷ ଓ ଏହା ସ୍ଚଚନା ପାଇବା ଅଧିକାର ଆଇନର ପରିସରରେ ଆସିବ

ଦିଲ୍ଲୀ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଏକ ସରକାରୀ କର୍ତ୍ତୂପକ୍ଷ ହୋଇଥିବାରୁ ଏହା ଆର୍ଟିଆଇ ଆଇନ ଅଧୀନରେ ଆସିବା ଉଚିତ ବୋଲି ସେତେବେଳେ ରାୟ ଦେଇଥିଲେ

ଖଣ୍ଡପୀଠ କହିଛନ୍ତି ବ୍ୟକ୍ତିଗତ ଗୋପନୀୟତା ଅଧିକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରୁ ସ୍ଚଚନା ଦିଆଯିବା ସମୟରେ ସ୍କୁଚ୍ଚତା ଓ ଏହା ମଧ୍ୟରେ ସନ୍ତ୍ରଳନତା ରକ୍ଷା କରାଯିବ ଟ୍ରମ୍ ଇମ୍ପିଚ୍ମେଣ୍ଟ ୟୁକ୍ରେନ୍ ମାଧ୍ୟମରେ ଏକ ମହାଅଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ସଂପୃକ୍ତି ନେଇ ପ୍ରଥମଥର ଲାଗି ଆମେରିକାର ଜଣେ କୁଟନୀତିଜ୍ଞଙ୍କୁ ଜେରା କରାଯାଇଛି ୟୁକ୍ରେନ୍ରେ କାର୍ଯ୍ୟରତ ଆମେରିକା ରାଷ୍ଟ୍ରଦୂତ ୱିଲିୟମ୍ ଟେଲର ଗତକାଲି ହାଉସ୍ ଇଷ୍ଟେଲିଜେନ୍ସ କମିଟିର ସାର୍ବଜନୀନ ତଦନ୍ତରେ ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି

ଟେଲର ଆହୁରି କହିଛନ୍ତି ୟୁକ୍ରେନ୍ ଏ ବାବଦରେ ଟ୍ରମ୍ପଙ୍କୁ ସହାୟତା କରିବା ନେଇ ପ୍ରତିଶ୍ରତି ଦେଇଥିଲା ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପ ଏହି ଅଭିଯୋଗକୁ ଖଣ୍ଟନ କରିଛନ୍ତି ଆଇଏଫ୍ଏଫ୍ଆଇ ଆନ୍ତର୍ଜାତିକ ଭାରତୀୟ ଚଳଚ୍ଚିତ୍ର ମହୋହବର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପ୍ରାୟ ଦୁଇସପ୍ତାହ ପରେ ଗୋଆରେ ଆରମ୍ଭ ହେବ

ଏହି ପୁରାତନ ଚଳଚ୍ଚିତ୍ରଗୁଡ଼ିକର ଚିତ୍ରନାଟ୍ୟ କାହାଣୀ ନିର୍ଦ୍ଦେଶନା କଳାକାରମାନଙ୍କ ଅଭିନୟ ଓ ପ୍ରଯୋଜନା ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ଦୃଷ୍ଟିରୁ ପୁଣିଥରେ ସେଗୁଡ଼ିକୁ ବଡ଼ପରଦା ଉପରେ ଦେଖିବା ଲାଗି ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ପାହ ପରିଲକ୍ଷିତ ହେଉଛି

ଇସ୍ରାଏଲ୍ ପକ୍ଷରୁ ଦ୍ୱିତୀୟ ଦିନ ଲାଗି ପ୍ରବଳ ଗୁଳିଚାଳନା ଯୋଗୁଁ ଗାଜାର ମୁଖ୍ୟ ବିଦ୍ରୋହୀଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇଛି ଜାତିସଂଘର ଦୃତ ନିକୋଲେ ଲାଡେନୋଭ୍ ଗତକାଲି ଅପରାହ୍ନରେ କାଏରୋରେ ପହଞ୍ ଯୁଦ୍ଧ ବନ୍ଦ କରିବା ଲାଗି ଆଲୋଚନା କରିଛନ୍ତି ପୂର୍ବରୁ ଇସ୍ରାଏଲ୍ ଏବଂ ଗାଜାର ବିଦ୍ରୋହୀଙ୍କ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଲାଗି ଜାତିସଂଘ ଏବଂ ଇଜିପ୍ଟ ମଧ୍ୟସ୍ଥିରୂପେ କାର୍ଯ୍ୟ କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଇସ୍ଲାମିକ୍ କିହାଦ ପକ୍ଷରୁ ରକେଟ୍ ମାଡ଼ ବନ୍ଦ କରାଯିବା ନିହାତି କରୁରୀ ତେବେ ଏହି ଆକ୍ରମଣର ପାଲଟା ଜବାବ ଇସ୍ରାଏଲ୍ ନିଜ ଇଚ୍ଛା ଅନୁସାରେ ଦେବ ବୋଲି ସେ ସତର୍କ କରାଇଦେଇଛନ୍ତି ଅନ୍ୟପକ୍ଷରେ ଇସ୍ଲାମିକ୍ ଜିହାଦର ମୁଖପାତ୍ର ମୁସାଫ୍ ଅଲ୍ ବାରାୟେମ୍ କହିଛନ୍ତି ତାଙ୍କର ଜଣେ ମୁଖ୍ୟ କମାଣ୍ଡୋଙ୍କର ଏହି ଗୁଳି ଚାଳନାରେ ମୃତ୍ୟୁ ହୋଇଥିବା ଯୋଗୁଁ ସେମାନେ ଏହି ପ୍ରସଙ୍ଗର ସମାଧାନ ଲାଗି କୌଣସି ପକ୍ଷର ମଧ୍ୟସ୍ଥତା ଲାଗି ଇଚ୍ଛୁକ ନୁହଁନ୍ତି

ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଆଧାନମ୍ ଜେନେଭାଠାରେ ଏ ସଂପର୍କରେ ଏକ ବିବୃତ୍ତି ଦେଇ କହିଛନ୍ତି ମଧୁମେହ ରୋଗ ବିଶ୍ୱବ୍ୟାପି ବୃଦ୍ଧି ପାଉଛି ବିଶେଷକରି କମ୍ ଆୟବର୍ଗର ଦେଶମାନଙ୍କରେ ଏହା ଅଧିକ ମାତ୍ରାରେ ଦେଖାଦେଉଛି ଏହି ରୋଗର ଚିକିତ୍ସା ଲାଗି ଆବଶ୍ୟକ ହେଉଥିବା ଇନ୍ସୁଲିନ୍ କ୍ରୟ କରିବା ଲାଗି କେତେକ କ୍ଷେତ୍ରରେ ଅର୍ଥ ବାଧକ ସାକ୍ରୁଥିବା ଦୃଷ୍ଟିରୁ ରୋଗୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି ତେଣୁ ସୁଲଭ ମୂଲ୍ୟରେ ଯେଭଳି ରୋଗୀଙ୍କୁ ଉନ୍ନତମାନର ଇନ୍ସୁଲିନ୍ ମିଳିପାରିବ ସେହି ପ୍ରକ୍ରିୟା ବିକଶିତ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଔଷଧ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକୁ ଆହ୍ୱାନ ଦିଆଯାଇଛି

ବେଆଇନ ତଥା ଭୁଲ ତଥ୍ୟ ଯୋଗାଉଥିବା ଏହି ଆକାଉଣ୍ଟଗୁଡ଼ିକୁ ରଦ୍ଦ କରାଯାଇଛି ଏହି ଇଣ୍ଟରନେଟ୍ ଫାର୍ମ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟରେ ଏ ସଂପର୍କିତ ତଥ୍ୟ ଉଲ୍ଲେଖ କରାଯାଇଛି

କ୍ରିକେଟ୍ ଭାରତ ବାଂଲାଦେଶ ମଧ୍ୟରେ ଦୁଇଟିକିଆ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଇନ୍ଦୋର ହୋଲକର ଷ୍ଟାଡିୟମ୍ଠାରେ ଖେଳାଯିବ ଟେଷ୍ଟ ମ୍ୟାଚ୍ରେ ପ୍ରଥମଥର ପାଇଁ ପିଙ୍କ୍ ବଲ୍ ବ୍ୟବହାର କରାଯିବ

ଆଇଓଏ ସୁଟିଂ ଭାରତୀୟ ଅଲମ୍ପିକ୍ ସଂଘ ଏବଂ ରାଜ୍ୟ ଗୋଷୀ କ୍ରୀଡ଼ା ଫେଡେରେସନ୍ର ବରିଷ୍ଣ ଅଧିକାରୀମାନଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ